ଏହି ପଞ୍ଚାୟତକୁ ନେଇ ଦୀର୍ଘଦିନ ହେବ ଦୁଇ ରାକ୍ୟ ମଧ୍ଧରେ ବିବାଦ ରହିଛି

ମିଳିଥିବା ସୂଚନା ଅନୁଯାୟୀ ସମ୍ମୁକ୍ତ ମହିଳା ଜଶକ ନିକ ଜମିକୁ ଯାଇ ଆଉ ଫେରି ନ ଥିବାରୁ ତାଙ୍କ ପରିବାର ବର୍ଗ ତାଙ୍କୁ ଖୋଜିବା ଲାଗି ଯାଇଥିଲେ

ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ